ରିଭ୍ ଏଲ୍ଏସ୍ ପୋଲସ୍ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସାଧାରଣ ସଭା ରାଲି ଓ ରୋଡ୍ ଶୋ' ଆୟୋଜନ ସହିତ ଦେଶରେ ନିର୍ବାଚନ ପ୍ରଚାର ଜୋରଦାର ହେବାରେ ଲାଗିଛି

ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ସବୂବେଳେ ଲୋକମାନଙ୍କୁ ଠକି ଆସିଛି କିନ୍ତୁ 'ଚୌକିଦାର' ଅନୁପ୍ରବେଶ ସନ୍ତାସବାଦ ଓ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବ ସେ କହିଛନ୍ତି ବାଙ୍ଗଲାଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ଜନସଂଘ ଓ ଅଟଳ ବିହାରୀ ବାଜପେୟୀଙ୍କ ଭଳି ତୁଙ୍ଗ ନେତାମାନେ ସେହି ଦେଶକୁ ସମର୍ଥନ ଜଣାଇଥିଲେ ନିଜ ସରକାରଙ୍କର ସଫଳତା ବିଷୟରେ ଉଲ୍ଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚା' ବଗିଚାରେ କାମ କରୁଥିବା ଲୋକମାନଙ୍କ ପାଇଁ ଏହି ଚୌକିଦାର 'ପ୍ରଧାନମନ୍ତ୍ରୀ ଶ୍ରମ ୟୋଗି ମାନ୍ଧନ୍ ଯୋଜନାର ଶୁଭାରମ୍ଭ କରିଛି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦିବ୍ରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋରାନ୍ଠାରେ ମଧ୍ୟ ଏକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରୁ ବିଜେପିର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଥିଲେ ପଣ୍ଢିମ ସିଆଙ୍ଗ୍ କିଲ୍କାର ଆଲୋଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କଂଗ୍ରେସ ଏହି ରାଜ୍ୟ ଓ ଏହାର ଲୋକମାନଙ୍କ ବିକାଶ ପ୍ରତି ଅବହେଳା ପ୍ରଦର୍ଶନ କରିଥିବାର ଅଭିଯୋଗ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସ୍ୱାଧୀନତାର ସାତ ଦଶନ୍ଧି ପରେ ଅରୁଣାଚଳ ପ୍ରଦେଶକ୍ ରେଳ ମ୍ୟାପ୍ରେ ଯୋଡ଼ିବାର ସ୍ରଯୋଗ ଏହି ଚୌକିଦାରକୃ ମିଳିଛି ବିରୋଧୀ ଦଳଗୁଡ଼ିକ ଭାରତର ସମୃଦ୍ଧି ଓ ସଫଳତା ଦ୍ୱାରା ହତୋହାହିତ ହୋଇପଡ଼ିଥିବାର ସେ ଅଭିଯୋଗ କରିଛନ୍ତି ଆଲୋ ପଣ୍ଟିମ ଅର୍ଭଶାଚଳ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ

ବିଜେପି ତିନୋଟି ବିଧାନସଭା ଆସନ ବିନା ପ୍ରତିଦ୍ୱନ୍ଦୀତାରେ ଜିତିସାରିଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଏପ୍ରିଲ୍ ପ୍ରଥମ ସପ୍ତାହରେ ଆସାମରେ ନିର୍ବାଚନ ପ୍ରଚାର କରିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆକି ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନାମାଙ୍କନପତ୍ର ଦାଖଲ ପୂର୍ବରୁ ସେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ ଆଜି ଅପରାହ୍ରରେ ଅହମ୍ମଦାବାଦର ନାରନ୍ପୁରାଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଦେଶକୁ କିଏ ସଫଳ ନେତୃତ୍ୱ ଦେବ କେବଳ ସେହି ପ୍ରସଙ୍ଗକୁ ନେଇ ଏଥରର ନିର୍ବାଚନ ଲଢ଼ାଯିବ ସେ କହିଛନ୍ତି କେବଳ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଦେଶକୁ ସୁରକ୍ଷା ଦେଇ ପାରିବ ରାଜନାଥ ସିଂହ ନୀତିନ ଗଡ଼କରୀ ଉଦ୍ଧବ ଠାକରେ ପ୍ରକାଶ ସିଂହ ବାଦଲ ଏବଂ ରାମବିଳାଶ ପାଶୱାନଙ୍କ ସମେତ ବହୁ ଏନ୍ଡିଏ ନେତା ଏହି ଅବସରରେ ଉଦ୍ବୋଧନ ଦେଇଥିଲେ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ଟୁମ୍କୁର ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା ଏବଂ ହାସାନ୍ ଆସନରୁ ତାଙ୍କର ନାତି ପ୍ରକ୍ୱଲ ରେବାନ୍ନା ଓ ମାଶ୍ୟା ଆସନରୁ ତାଙ୍କର ଆଉ ଜଣେ ନାତି ନିଖିଲ କୁମାର ସ୍ୱାମୀ ବାଙ୍ଗାଲୋର ନର୍ଥ ଆସନରୁ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ନିର୍ବାଚନ ଲଢ଼ୁଥିବାବେଳେ ଚିକାବାଲାପୁରା ଆସନରୁ ବରିଷ୍ଠ କଂଗ୍ରେସ ନେତା ବିରାପ୍ପା ମୋଇଲି ବାଙ୍ଗାଲୋର ସାଉଥ୍ ଆସନରୁ ବିକେ ହରିପ୍ରସାଦ ଏବଂ ବାଙ୍ଗାଲୋର ନର୍ଥର୍ କର୍ଷାଟକର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ କ୍ରିଷ୍ଣା ବିରେ ଗୌଡ଼ା ପ୍ରତିଦ୍ୱନ୍ଦୀତା କରୁଛନ୍ତି

ଆନନ୍ଦ ଶର୍ମା ବରିଷ୍ଣ କଂଗ୍ରେସ ନେତା ଆନନ୍ଦ ଶର୍ମା ଏନ୍ଡିଏ ସରକାର ତାଙ୍କର ପାଞ୍ଚ ବର୍ଷର ଶାସନ କାଳରେ ଅର୍ଥନୀତିର କୁପରିଚାଳନା କରିଥିବାର ଦୋଷାରୋପ କରିଛନ୍ତି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଶର୍ମା କହିଛନ୍ତି ରପ୍ତାନୀ ପୁଞ୍ଜିନିବେଶ ନିର୍ମାଣ ଓ ଉତ୍ପାଦନ କାର୍ଯ୍ୟକଳାପ ଏବଂ ପୁଞ୍ଜିଗଠନ ବ୍ୟାପକ ଭାବେ ହ୍ରାସ ପାଇଛି

ଶ୍ରୀ ଶର୍ମା କହିଛନ୍ତି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରେ ପୁଞ୍ଜିନିବେଶ ହେଉନାହିଁ ଓ ଦେଶର ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇଚାଲିଛି ଏସ୍ପି ବିଜେପି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ବିଧାନ ପରିଷଦ ସଦସ୍ୟ ଏବଂ ପୂର୍ବତନ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ଆଜି ଲକ୍ଷ୍ମୌଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ତାଙ୍କ ସହିତ ପଶ୍ଚିମ ଉତ୍ତରପ୍ରଦେଶର ଆହୁରି ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି

ଇତିମଧ୍ୟରେ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ଆଉ ଦୁଇଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି ଗୋରଖପୁର ଆସନ ପାଇଁ ରାମ ଭୁଆଲ୍ ନିସାଦ୍ ଏବଂ କାନ୍ପୁର ଆସନ ପାଇଁ ରାମ କୁମାରଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ ମୁରାଦାବାଦ ସଂସଦୀୟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ପ୍ରାର୍ଥୀ ପରିବର୍ଭନ କରିଛି ନାସିର୍ କୋରେସିଙ୍କ ଜାଗାରେ ଦଳ ଡକ୍କର ଏଚ୍ଟି ହାସନଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଛି ଆର୍ବିଆଇ ବ୍ୟାଙ୍କସ୍ ଆସନ୍ତାକାଲି ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ୍ମାନେ ଆସନ୍ତାକାଲି ସେମାନଙ୍କର ବ୍ୟାଙ୍କ୍ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ୍ ସେମାନଙ୍କୁ କହିଛି ଆସନ୍ତାକାଲି ସମସ୍ତ ପେ ଓ ଆକାଉଣ୍ଟ ଅଫିସ୍ ଖୋଲା ରହିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି ସେହିଭଳି ସମସ୍ତ ଏଜେନ୍ସୀ ବ୍ୟାଙ୍କ୍ ଆସନ୍ତାକାଲି ସେମାନଙ୍କର ଶାଖାଗୁଡ଼ିକୁ ଖୋଲା ରଖିବାକୁ କୁହାଯାଇଛି

ଡିଏମ୍କେ ତାମିଲନାଡୁରେ ଆୟକର ବିଭାଗ କର୍ତ୍ତ୍ୱପକ୍ଷ ଭେଭୋର ସ୍ଥିତ ଡିଏମ୍କେ କୋଷାଧ୍ୟକ୍ଷ ଦୁରାଇମୁରୁଗନଙ୍କ ସମ୍ପଭିଗୁଡ଼ିକର ଖାନତଲାସୀ କରିଛନ୍ତି

କର୍ତ୍ତ୍ୱପକ୍ଷ ତାଙ୍କର ବାସଭବନ ଓ କଲେଜରେ ଖାନତଲାସୀ କରିଛନ୍ତି

ବ୍ୟାଡ୍ମିଣ୍ଟନ ଭାରତୀୟ ବ୍ୟାଡ୍ମିଷ୍ଟନ ଖେଳାଳି କିଦାୟୀ ଶ୍ରୀକାନ୍ତ ଉତ୍କଣ୍ଣାପୂର୍ଣ୍ଣ ତିନି ଗେମ୍ ବିଶିଷ୍ଟ ମ୍ୟାଚ୍ରେ ବିଜୟ ଲାଭ କରି ଆଜି ଇଣ୍ଡିଆ ଓପନ୍ ପ୍ରର୍ଷ ସିଙ୍ଗଲ୍ସ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଫାଇନାଲ୍ରେ ସେ ଭାରତୀୟ ଖେଳାଳି ପାରୁପଲ୍ଲୀ କାଶ୍ୟପ କିମ୍ବା ଡେନ୍ମାର୍କର ଭିକୁର୍ ଆଗ୍ଜେଲ୍ସେନ୍ଙ୍କୁ ଭେଟିବେ ମହିଳା ସିଙ୍ଗଲ୍ୱ ସେମିଫାଇନାଲ୍ରେ ଆଜି ପିଭି ସିନ୍ଧୁ ଏବଂ ଚୀନ୍ର ହେ ବିଙ୍ଗ୍ଜିଆଓଙ୍କ ମଧ୍ୟରେ ମୁକାବିଲା ହେବ ହକି ମାଲେସିଆର ଇପୋଠାରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ସୁଲତାନ ଆଜଲାନ୍ ସାହା କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଏବେ ଖେଳାଯାଉଛି